ଗତକାଲି କଂଗ୍ରେସର ବରିଷ ନେତା ନରସିଂହ ମିଶ୍ରଙ୍କ ଘରେ ଏ ନେଇ ବୈଠକ ଅନୁଷ୍ଟିତ ହୋଇଛି

ଅନ୍ୟ ପକ୍ଷରେ ବିଜେପି ବିଧାୟକ ଦଳ ବୈଠକରେ ରାଜ୍ୟ ସରକାରଙ୍କୁ ଆଇନ୍ ଶୂଙ୍ଙଳା ପରିସ୍ଥିତି ନାରୀ ସୁରକ୍ଷା ସ୍କିତାରାଣୀ ହତ୍ୟା ମାମଲା ଏବଂ ବାତ୍ୟା ସହାୟତାରେ ଦୁର୍ନୀତି ଆଦି ନେଇ ପ୍ରଶ୍ନ କରିବ ବୋଲି ଜଣାପଡ଼ିଛି ଶାସକ ବିଜେଡ଼ି ବିରୋଧୀମାନଙ୍କ ସମସ୍ତ ପ୍ରଶ୍ମକୁ ସାମୁ

ଖୁବ୍ ଶୀଘ୍ ବିଧାନସଭାକୁ ଓ୍ୱାଇଫାଇ କରାଯିବ ବୋଲି ସେ କହିଛନ୍ତି

ସେ କହିଛନ୍ତି ଜଗତିକରଣରେ ବାଶିଜ୍ୟର ସଂଜ୍ଞା ବଦଳିଛି ନୌବାଣିଜ୍ୟ ଇତିହାସ ପୁଶିଥରେ ଓଡ଼ିଆଙ୍କ ମନରେ ଉଜିବିତ ହୋଇଛି ଏହି ଅବସରରେ ଖାଦ୍ୟ ଯୋଗାଣ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁ ବାଲିଯାତ୍ରା ବହୁ ଲୋକଙ୍କୁ ଗୁଜୁରାଣ ମେଣ୍ଟାଇବାର ବାଟ ଦେଖାଇଥିବା କହିଛନ୍ତି

ବହୁବର୍ଷ ପରେ ତାରକସୀ ଶିକ୍ରୀମାନଙ୍ଙ ପାଇଁ ହବ୍ ଖୋଲାଯାଇଛି

ଏଥିରେ ପର୍ଯ୍ୟଟନ ମନ୍ତୀ ଜ୍ୟୋତିପ୍ରକାଶ ପାଶିଗ୍ରାହୀ ଓ ପରିବହନ ମନ୍ତୀ ପଦୁନାଭ ବେହେରା ପ୍ରମୁଖ ଯୋଗ ଦେଇଥିଲେ

ଏଥିରେ ଓଡ଼ିଶାକ୍ ଏକ ପ୍ରମୁଖ ଖନନ ରାଜ୍ୟ ଭାବେ ଗୁରୁତ୍ୱ ଦେଇ ଗୋଟିଏ ସ୍ଚାନରେ ଓଡ଼ିଶା ମାଇନିଂ ଏବଂ ଇନୋଭେକ୍ ଓଡ଼ିଶା ପ୍ରଦର୍ଶନୀ ସ୍ରାନ ପାଇବ